ରାଷ୍ଟ୍ରପତି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରାଜଘାଟ ଯାଇ ତାଙ୍କ ସମାଧିପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି

ସୁରତ୍ ବିମାନ ବନ୍ଦରର ଟର୍ମିନାଲ୍ ଅଟ୍ଟାଳିକାର ସମ୍ପ୍ରସାରଣ ପାଇଁ ପ୍ରଧାନମନ୍ତ୍ରୀ ଶିଳାନ୍ୟାାସ କରିବେ ସୁରତ୍ଠାରେ ପ୍ରଧାନମନ୍ତ୍ରୀ ନିୟୁ ଇଣ୍ଡିଆ ୟୁଥ୍ କନ୍କ୍ଲେଭ୍ରେ ଯୁବକମାନଙ୍କ ସହ ଭାବ ବିନିମୟ କରିବା ପରେ ରସିଲାବେନ୍ ସେବନ୍ତୀଲାଲ୍ ଶାହ ଭେନର୍ ହସ୍କିଟାଲ୍କୁ ଉଦ୍ଘାଟନ କରିବେ

ରାଷ୍ଟପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ରାଜଘାଟ ଯାଇ ତାଙ୍କ ସମାଧୀପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ସହରାଞ୍ଚଳ ବିକାଶ ଓ ଗୃହନିର୍ମାଣ ମନ୍ତ୍ରୀ ହରଦୀପ୍ ସିଂ ପୁରୀ କଂଗ୍ରେସ ସଭାପତି ରାହୁଳ ଗାନ୍ଧୀ ଏବଂ ବିଭିନ୍ନ ରାଜନୈତିକ ଦଳର ନେତାମାନେ ମଧ୍ୟ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ତାଙ୍କ ସ୍ମାରକୀ ସ୍ଥଳୀରେ ଏକ ସର୍ବଧର୍ମ ପ୍ରାର୍ଥନା ସଭାର ଆୟୋଜନ କରାଯାଇଛି

ରାଷ୍ଟ୍ରପତି କୋବିନ୍ଦ ଟ୍ୱିଟ୍ କରି କହିଛନ୍ତି ଶହୀଦ ଦିବସ ଉପଲକ୍ଷେ ଜାତିର ପିତା ମହାତ୍ମାଗାନ୍ଧୀ ଏବଂ ସ୍ୱାଧୀନତା ପାଇଁ ପ୍ରାଣବଳୀ ଦେଇଥିବା ଅଗଶିତ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଦେଶବାସୀ ସ୍କରଣ କରିଛନ୍ତି

ସେ କହିଛନ୍ତି ଭାରତ ପାଇଁ ପ୍ରାଶବଳି ଦେଇଥିବା ସବୁ ଶହୀଦ ମାନଙ୍କ ପ୍ରତି କୃତଜ୍ଞ ରାଷ୍ଟ୍ର ଆଜି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଗୁକ୍ତୁରାଟରେ ମଧ୍ୟ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ସାବରମତୀ ଆଶ୍ରମରେ ଏକ ସର୍ବଧର୍ମ ପ୍ରାର୍ଥନା ସଭାର ଆୟୋଜନ କରାଯାଇଛି ସାବରମତୀ ଆଶ୍ରମ ଓ ପୋର୍ ବନ୍ଦରର କୀର୍ତ୍ତି ମନ୍ଦିରଠାରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ଉପରାଷ୍ଟ୍ରପତି ଏମ୍ ଭେଙ୍କେୟାନାଇଡୁ ମହାତ୍ମାଗାନ୍ଧୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ସତ୍ୟ ଓ ଅହିଂସାର କର୍ଣ୍ଣଧାର ତଥା ମାନବ ସଭ୍ୟତା ପ୍ରତି ତାଙ୍କର ଅବଦାନକୁ ଦେଶବାସୀ ଯୁଗଯୁଗ ଧରି ମନେରଖିବେ ମହାତ୍ମାଗାନ୍ଧୀଙ୍କର ଦୟା ଭାବ ସମସ୍ତଙ୍କୁ ଭଲପାଇବା ମନୋଭାବ ଏବଂ ଉତ୍ତମ ଭାବନାଗୁଡ଼ିକୁ କାର୍ଯ୍ୟରେ ପାଳନ କରିବା କ୍ଷେତ୍ରରେ ସେ ବିଶ୍ୱନେତାମାନଙ୍କ ପାଇଁ ପ୍ରେରଣାର ଉସ ଭାବେ ଯୁଗଯୁଗ ଧରି ରହିବେ ୟୁପି କ୍ୟାବିନେଟ୍ ପ୍ରୟାଗରାଜ ସହ ଉତ୍ତରପ୍ରଦେଶର ପଶ୍ଚିମାଞ୍ଚଳକୁ ଯୋଡ଼ିବା ଲାଗି ବିଶ୍ୱର ସର୍ବବୃହତ୍ ଏକ୍ସପ୍ରେସ୍ ଓ୍ୱେ ନିର୍ମାଣ ସକାଶେ ଉତ୍ତରପ୍ରଦେଶ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି

ଗତକାଲି ପ୍ରଥମଥର ପାଇଁ ପ୍ରୟାଗରାଜଠାରେ ଚାଲିଥିବା କ୍ୟୁମେଳାଠାରେ ରାଜ୍ୟ କ୍ୟାବିନେଟ୍ର ବୈଠକ ବସିଥିଲା ଗତକାଲିର ବୈଠକରେ ଅନେକ ମୌଳିକ ଢ଼ାଞ୍ଚା ଓ ପର୍ଯ୍ୟଟନ ବିକାଶ ପାଇଁ ପ୍ରକଳ୍ପ ତଥା ଯୋଜନାଗୁଡ଼ିକ ମଧ୍ୟ ମଞ୍ଜୁରୀ ମିଳିଛି

ଗୋରଖପୁର ସହ ସଂଯୁକ୍ତ ପୂର୍ବାଞ୍ଚଳ ଏକ୍ସପ୍ରେସ୍ ୱେକୁ ଆଜମଗଡ ଓ ଆୟେଦକର ନଗର ଜିଲ୍ଲାକୁ ସମ୍ପ୍ରସାରିତ କରାଯିବ ଆଧ୍ୟାତ୍ମିକ ପର୍ଯ୍ୟଟନର ବିକାଶ ପାଇଁ ରିଷି ଭରଦ୍ୱାଜ ରିଷି ବାଲ୍ମିକୀ ରିଷି ସୃଙ୍ଗି ମାତା ସାନ୍ତା ଓ ପ୍ରୟାଗରାଜସ୍ଥିତ ନିଷାଦରାଜ ଆଶ୍ରମଗୁଡ଼ିକୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ସରକାର ଅନୁମୋଦନ କରିଛନ୍ତି

ଆଇନ୍ ସହ ନଖେଳି ତଦନ୍ତରେ ସହଯୋଗ କରିବାକୁ କୋର୍ଟ ତାଙ୍କୁ କହିଛନ୍ତି

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ସେ ବିଦେଶରୁ ଫେରି ତଦନ୍ତରେ ସହଯୋଗ କରିବେ ବୋଲି ଏକ ଲିଖିତ ପ୍ରତିଶ୍ରତି ଦେବାକୁ ତାଙ୍କୁ କହିଛନ୍ତି ଅଲ୍ ପାର୍ଟି ମିଟ୍ ପାର୍ଲାମେଷ୍ଟର ବଜେଟ୍ ଅଧିବେଶନ ପୂର୍ବରୁ ଲୋକସଭା ବାଚସ୍କତି ସୁମିତ୍ରା ମହାଜନ ଆଜି ସଂଧ୍ୟାରେ ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି ଲୋକସଭାରେ କାର୍ଯ୍ୟଧାରା ସୁରୁଖୁରୁରେ ପରିଚାଳନା କରିବା ପାଇଁ ଏହି ବୈଠକରେ ସେ ରାଜନୈତିକ ଦଳଗୁଡ଼ିକର ସମର୍ଥନ ଲୋଡିବେ ବଜେଟ୍ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି

ଫେବୃୟାରୀ ପହିଲା ଦିନ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପନ କରାଯିବ

ଆସନ୍ତା କାଲି ଉଭୟ ସଭାଗୃହର ବିଭିନ୍ନ ରାଜନୈତିକ ଦଳ ନେତାମାନଙ୍କର ଏକ ବୈଠକ ମଧ୍ୟ ସରକାରଙ୍କ ପକ୍ଷରୁ ଆହ୍ନାନ କରାଯାଇଛି ଏସ୍ସିଏସ୍ଟି ଆକୁ ଆଗୁଆ ଜାମିନ ନଦେବା ବ୍ୟବସ୍ଥାକୁ ପୁର୍ନସ୍ଥାପନ ସଂକ୍ରାନ୍ତ ଅନୁସୂଚିତ ଜାତି ଓ ଜନଜାତି ଆଇନ୍ରେ ସଂଶୋଧନ ପ୍ରତି ରହିତାଦେଶ କାରି କରିବାକୁ ସୁପ୍ରିମକୋର୍ଟ ପୁଶିଥରେ ମନା କରିଦେଇଛନ୍ତି

ଅନ୍ୟଜଣେ ଦୋଷୀ ବ୍ୟକ୍ତି ଉପରେ କୋର୍ଟ ଜୋରିମାନା ଲାଗୁ କରିଛନ୍ତି ଆଟ୍ଟୀବନ କାରାଦଶ୍ଡାଦେଶ ପାଇଥିବା ଦୋଷୀ ବ୍ୟକ୍ତିମାନଙ୍କ ମଧ୍ୟରେ ଜର୍ଜ ବୋଡ଼ୋ ଅଜୟ ବସ୍ତମତାରୀ ଲୋକା ବସ୍ତମତାରୀ ରାଜୁ ସର୍କାର ଓ ଅନ୍ୟମାନେ ଅଛନ୍ତି

ରିଜର୍ଭ ବ୍ୟାଙ୍କ କହିଛି ନଗଦୀ ଅବସ୍ଥା ଉପରେ ନଜର ରଖାଯାଇଛି ଓ କେତେ ପରିମାଣର ନଗଦୀ ଆବଶ୍ୟକ ତାହା ସ୍ଥିର କରାଯାଉଛି ଗତକାଲି ମୁମ୍ବାଇରେ ଜାରି ଏକ ଇସ୍ତାହାରରେ ରିଜର୍ଭ ବ୍ୟାଙ୍କ କହିଛି ଓପନ ମାର୍କେଟ୍ ଅପରେସନ ମାଧ୍ୟମରେ ଏହା ସରକାରୀ ଅଂଶଧନ କିଶିବାକୁ ନିଷ୍ପଭି ନେଇଛି

ଫେବୃଆରୀ ଦ୍ୱିତୀୟ ତୃତୀୟ ଓ ଚତୁର୍ଥ ସପ୍ତାହରେ ଏହି ନିଲାମି ହେବ ନିଲାମୀର ତାରିଖ ବିଷୟରେ ରିଜର୍ଭ ବ୍ୟାଙ୍କ ଘୋଷଣା କରିବ ଚାଇନା ୟୁଏସ୍ ଟକ୍ ଆମେରିକା ଓ ଚୀନ୍ ମଧ୍ୟରେ ଚାଲିଥିବା ଶୁଳ୍କ ଯୁଦ୍ଧର ପରିସମାପ୍ତି ପାଇଁ ଉଭୟ ଦେଶର ବରିଷ୍ଠ ଶୁଳ୍କ ବିଭାଗ ଅଧିକାରୀମାନେ ଓ୍ୱାଶିଟନରେ ଆଜି ଏକ ବୈଠକରେ ମିଳିତ ହେବେ ଚୀନ୍ ପ୍ରତିନିଧି ପକ୍ଷର ନେତୃତ୍ୱନେବେ ଉପପ୍ରଧାନମନ୍ତ୍ରୀ ଲ୍ୟୁ ହେ ସେମାନେ ଆମେରିକା ବାଣିଜ୍ୟ ପ୍ରତିନିଧି ରୋବଟ ଲାଇଥ୍ଜର ଏବଂ ହ୍ୱାଇଟ୍ ହାଉସ୍ର ବାଣିକ୍ୟ ଉପଦେଷ୍ଟା ପିଟର ନାଭାରଙ୍କୁ ସାକ୍ଷାତ୍ କରିବେ ଦୁଇଦିନିଆ କଥାବାର୍ତ୍ତା ପରେ ଚୀନ୍ ପ୍ରତିନିଧି ଦଳ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ୍ କରିବାର ଆଶା କରାଯାଉଛି ୱେଦର ହିମାଚଳପ୍ରଦେଶରେ ନାହିଁନଥିବା ଶୀତ ଅନୁଭୂତ ହେଉଛି ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକତାଠାରୁ ବହୁ ନିମ୍ବରେ ରହିଥିବାର ରେକର୍ଡ କରାଯାଇଛି ଆଜି କେତେକ ସ୍ଥାନରେ ବର୍ଷା ଓ ବରଫ ପଡିବ ବୋଲି ପାଶିପାଗ ବିଭାଗ ପୂର୍ବାନୁମାନ କରିଛି ଆଜିଠାରୁ କାଲିପର୍ଯ୍ୟନ୍ତ ପାହାଡ଼ିଆ ଓ ସମତଳ ଅଞ୍ଚଳରେ ବକ୍ରପାତ ବର୍ଷା ଓ ବରଫପାତ ସାଙ୍ଗକୁ କୋହଲାପବନ ବହିବ